ପରାମର୍ଶଭଭଭଭିଭିକ ପ୍ରଶାସନ ହେଉଛି ରାଜ୍ୟ ବିକାଶ ଯାତ୍ରାର ମୂଳମନ୍ତ

ଶିଶୁଟିର ଅବସ୍ତା ସଂକଟାପନ୍ନ ହେବାରୁ କ୍ୟାପିଟାଲ ହସ୍ୱିଟାଲରୁ ଡାକ୍ତର ତାକୁ କଟକ ବଡ଼ ମେଡିକାଲ୍କୁ ରେଫର କରିଥିଲେ

ରାଜ୍ୟରେ ସରକାର ଏନେଇ ସୁପ୍ରିମ୍କୋର୍ଟକୁ ଯାଇପାରିଥା'ଡେ ମାତ୍ର ଗଲେନି

ମିଳିଥିବା ସୂଚନା ଅନୁଯାୟୀ ନୟନ ସିଂ ମାଝୀ ପାରସଖୋଲ ଗ୍ରାମରେ ନିଜ କଦଳୀ ବଗିଚା ଦେଖି ସାନ୍ଧ୍ୟା ଭ୍ରମଣ ସାରି ଫେର୍ଥିବା ବେଳେ ଏହି ରେଳ ଫାଟକ ଅତିକ୍ରମ କରି ଘରକୁ ଆସୁଥିଲେ